ପିଏମ୍ ମୋଦି ଗୁଜରାଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ମଧ୍ୟସ୍ଥି ନଥିବା କାରଣରୁ ହିତାଧିକାରୀମାନଙ୍କୁ ସେମାନଙ୍କର ସ୍ୱପ୍ନର ଗୃହ ଯୋଗାଇଦେବା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଆଜି ଗୁଜୁରାଟର ଭାଲସାଦ ଜିଲ୍ଲା ଅନ୍ତର୍ଗତ କୁଜୁଆ ଗ୍ରାମରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ରାଜ୍ୟବ୍ୟାପୀ ଯେଉଁ ମହିଳାମାନେ ନିଜର ବାସଗୃହ ପାଇଛନ୍ତି ସେମାନଙ୍କ ସହିତ ଭାବବିନିମୟ କରିବାର ସୁଯୋଗ ତାଙ୍କୁ ମିଳିଛି ଏପର୍ଯ୍ୟନ୍ତ କେବଳ ରାଜନେତାମାନେ ନିଜର ଘର ପାଇଥିବା ଆମେ ଶୁଶିଆସିଥିଲୁ ମାତ୍ର ଏବେ ଗରିବ ଲୋକମାନେ ନିଜର ଘର ପାଉଛନ୍ତି ବୋଲି ଆମେ ଶୁଣୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସମସ୍ତଙ୍କ ପାଇଁ ଘର ସ୍ୱପ୍ନ ହାସଲ କରିବା ହେଉଛି ଏହି ଧ୍ୱଜାଧାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ଏହି ଅବସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଗ୍ରାମଦ୍ୟୋୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସମେତ ବିଭିନ୍ନ ବିକାଶମ୍ରଳକ ତଥା ଜନକଲ୍ୟାଣକାରୀ ଯୋଜନା ଅଧୀନରେ ବିଭିନ୍ନ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ଓ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ସେହିଭଳି ମହିଳା ବ୍ୟାଙ୍କ ପ୍ରତିନିଧି ମାନଙ୍କୁ ମଧ୍ୟ ଶ୍ରୀ ମୋଦି ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ୍ ପ୍ରଦାନ

ଏହାଛଡା ଗାନ୍ଧୀନଗରସ୍ଥିତ ଗୁଜରାଟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ମୋଦି ଗାନ୍ଧୀନଗରଠାରେ ସୋମନାଥ ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଗମେଣ୍ଟ୍ ଫରେନ୍ ଏଡ୍ ବନ୍ୟାବିଧ୍ୱଂସ୍ତ କେରଳ ପାଇଁ ଭାରତ ପ୍ରଚଳିତ ନୀତି ସହ ସାଲିସ୍ କରି କୌଣସି ବାହ୍ୟରାଷ୍ଟ୍ରଠାରୁ ସହାୟତା ଗ୍ରହଣ କରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି କେନ୍ଦ୍ର ସରକାର ନିଜସ୍ୱ ଉଦ୍ୟମରେ ରାଜ୍ୟରେ ସମସ୍ତ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ପ୍ରବାସୀ ଭାରତୀୟ ଭାରତୀୟ ବଂଶୋଭବ ଅନ୍ତର୍ଜାତୀୟ ସଂସ୍ଥାମାନେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ଦେଉଥିବା ସାହାଯ୍ୟ ସ୍ୱାଗତଯୋଗ୍ୟ ସେ କହିଛନ୍ତି ସରକାର କେରଳରେ ରିଲିଫ୍ ଓ ପୁନର୍ବାସ ପାଇଁ ବିଭିନ୍ନ ଦେଶ ପକ୍ଷରୁ ମିଳୁଥିବା ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି

ପୂର୍ବରୁ ଏ ସମ୍ପର୍କରେ ରାଷ୍ଟ୍ରପତିଭବନ ପକ୍ଷରୁ ଏକ ବିଞ୍ଜପ୍ତି ପ୍ରକାଶ ପାଇଥିଲା

ସେଥିଲାଗି ତାଙ୍କ ନିକଟରେ ଥିବା ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ଅସ୍ଥାୟୀ ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ହସ୍ତାନ୍ତର କରାଯାଇଥିଲା ଇଣ୍ଡିଆ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ୱେଇ ଫେଙ୍ଘଙ୍କ ମଧ୍ୟରେ ଆକ୍ରି ନୂଆଦିଲ୍ଲୀଠାରେ ଆଲୋଚନା ଜାରୀ ରହିଛି ବୈଠକ କାଳରେ ଦୁଇଦେଶ ମଧ୍ୟରେ ଅବିଶ୍ୱାସ ସମାପ୍ତ କରିବା ଏବଂ ଦୁଇଦେଶର ସେନାଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପ୍ରସଙ୍ଗ ମୁଖ୍ୟତଃ ଆଲୋଚନାରେ ସ୍ଥାନ ପାଇଥିବା ଜଣାଯାଇଛି ଶ୍ରୀ ଓ୍ୱେଇ ଚାରିଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ତିନିମାସ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଡୋକଲାମ୍ ପରିସ୍ଥିତିର ସମାପ୍ତ କରିବା ପାଇଁ ଦୁଇ ଦେଶର ସେନାଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ରାଜି ହେବା ପରେ ଶ୍ରୀ ଓ୍ବେଇ ଭାରତ ଆସିଛନ୍ତି ସରକାରୀ ସ୍ୱତ୍ରରୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଗତ ଏପ୍ରିଲ ମାସରେ ୟୁହାନଠାରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀରେ ନେଇଥିବା ନିଷ୍କଭିଗୁଡ଼ିକୁ କାର୍ଯ୍ୟକାରୀ କରାଇବା ପାଇଁ ଶ୍ରୀ ୱେଇ ଭାରତୀୟ ସେନାସହ କଥାବର୍ତ୍ତା କରିବେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ସମୟରେ ଭାରତୀୟ ପକ୍ଷ ଉତ୍ତର ଡୋକ୍ଲାମ୍ ଅଞ୍ଚଳରେ ଅଧିକ ସଂଖ୍ୟାରେ ଚୀନ୍ ସେନା ମୁତୟନ ଥିବା ପ୍ରସଙ୍ଗ ଉଠାଇବ

ଦୁଇଦେଶର ସେନାମଧ୍ୟରେ ଏକ ହଟ୍ ଲାଇନ୍ କାର୍ଯ୍ୟକ୍ଷମ କରାଇବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହେବ

ଏଥିରେ ଯୋଗଦେବାକୁ ସମସ୍ତ ସଭ୍ୟରାଷ୍ଟ୍ର ସମ୍ମତି ପ୍ରଦାନ କରିଛନ୍ତି ବୋଲି ନେପାଳର ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ନେପାଳରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମନ୍ଜିଭ ସିଂ ପୁରୀ କାଠମାଣ୍ଡୁଠାରେ ଏହି ସୂଚନା ଦେଇଛନ୍ତି ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ବିମ୍ସ ଟେକ୍ର ଭବିଷ୍ୟତ କାର୍ଯ୍ୟପନ୍ତା ସମ୍ପର୍କରେ ଆଲୋଚନା କରିବେ

ଆଜି ତାଙ୍କର ଶେଷକୃତ୍ୟ କରାଯିବ

ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭର ନେତୃତ୍ୱ ନେଇଥିବା ଅଭିଯୋଗରେ ସ୍ୱର୍ଗତ ନାୟାରଙ୍କୁ କାରାବରଣ କରିବାକୁ ପଡିଥିଲା

ଏହାବ୍ୟତୀତ ସେ ରାଜ୍ୟସଭାର ମଧ୍ୟ ସଦସ୍ୟ ଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୁଲଦୀପ ନାୟାରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଏ ସମ୍ପର୍କରେ ଟୁଇଟ୍ କରି ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ସମୟରେ ସ୍ୱର୍ଗତ ନାୟାରଙ୍କୁ ଗଣତନ୍ତ୍ର ଏକ ଜାଗ୍ରତ ପ୍ରହରୀ ଭାବେ ବର୍ଷ୍ଣନା କରିଛନ୍ତି ଶହଶହ ପାଠକପାଠିକା ତାଙ୍କର ଅନୁପସ୍ଥିତି ଅନୁଭବ କରିବେ ବୋଲି ଶ୍ରୀ କୋବିନ୍ଦ ଏହି ଶୋକବାର୍ତ୍ତାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ନାୟାରଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ଟ୍ୱିଟର ମାଧ୍ୟମରେ ଦେଇଥିବା ନିଜ ଶୋକବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ନିଜର ଉଚ୍ଚକୋଟିର କାର୍ଯ୍ୟଶୈଳୀ ତଥା ନିର୍ଭୀକ ବକ୍ତବ୍ୟ ଲାଗି ଦଶନ୍ଧି ଧରି ସ୍ୱର୍ଗତ ନାୟାର ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ ଜନସେବା ଦେଶର ବିକାଶ ଦିଗରେ କାର୍ଯ୍ୟକରିବାର ପ୍ରତିଶ୍ରୁତିବଦ୍ଧତା ଏବଂ ଜରୁରୀକାଳୀନ ପରିସ୍ଥିତି ନିଷ୍ପଭି ବିରୁଦ୍ଧରେ ତାଙ୍କର ଦୃତ୍ ସ୍ୱର ଉତ୍ତୋଳନ ଲାଗି ସେ ସଦାସର୍ବଦା ମନେରହିବେ ବୋଲି ଶ୍ରୀ ମୋଦି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ଏହି ପ୍ରଖ୍ୟାତ ସାମ୍ଭାଦିକଙ୍କ ବିୟୋଗରେ ଦୁଃଖପ୍ରକାଶ କରିବା ସହ ସାମ୍ଭାଦିକତା କ୍ଷେତ୍ରରେ ଅବଦାନ ଲାଗି ସେ ଚିରସ୍କରଣୀୟ ହୋଇ ରହିବେ ବୋଲି କହିଚ୍ଛନ୍ତି

କ୍ୱାର୍ଟରଫାଇନାଲ ପର୍ଯ୍ୟାୟରେ ଅତନୁ ଆଜି ଅପରାହୁରେ ରିଆଉ ଇଗା ଆଗାଥଙ୍କୁ ଭେଟିବେ

ଏହି ବର୍ଗରେ ସ୍ୱର୍ଷପଦକ ଲାଗି ସେମାନେ ଆଜି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସ୍କାସ୍ ବର୍ଗରେ ସୌରଭ ଘୋଷାଲ ଏବଂ ହରିନ୍ଦର ପାଲ୍ ସିଂ ସାନ୍ଧୁ ସିଙ୍ଗଲ୍ୱ ପ୍ରି କ୍ୱାର୍ଟରଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ସେମାନଙ୍କ ସହିତ ଦୀପିକା ପାଲିକଲ ଏବଂ କ୍ୟୋସ୍ନା ଚିନ୍ନାପା ମଧ୍ୟ ଆଜି ଏହି ପର୍ଯ୍ୟାୟରେ ଖେଳିବେ ବ୍ୟାଡମିଣ୍ଟନରେ ଅଶ୍ୱିନା ପୋନ୍ନାପ୍ସା ଏବଂ ଏନ୍ ସିକ୍କି ରେଡ୍ରିଙ୍କ ଯୋଡ଼ି ମହିଳା ଡବଲ୍ସ ପ୍ରି କ୍ୱାର୍ଟରଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ସେହିଭଳି ତୃତୀୟ ସିଡ୍ ପିଭି ସିନ୍ଧୁ ଏବଂ ସାଇନା ନେହୱାଲ ସେମାନଙ୍କର ନିଜନିଜର ସିଙ୍ଗଲ୍ପ ବର୍ଗରେ ଆକି ଅପରାହୁରେ ମ୍ୟାଚ୍ ଖେଳିବେ